ପିଏମ୍ ଆତ୍ମନିର୍ଭର ଭାରତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଆତ୍ମନିର୍ଭର ଭାରତ ଅଭିଯାନ ଏକ ବୃହତ ମାନବିକତା ଲାଗି ମୂଲ୍ୟବୋଧ ଓ ସମ୍ବଳ ସୃଷ୍ଟି କରିବ

ଏହା ମାଧ୍ୟମରେ ଖୁବ୍ଶୀଘ୍ର ସେମାନେ ଭାରତକୁ ସ୍ୱାବଲମ୍ଭୀ କରିବାକୁ ଯାଉଛନ୍ତି ବୋଲି ପ୍ରଧାନମନ୍ତ୍ରୀ ମତବ୍ୟକ୍ତ କରିଛନ୍ତି

କୋଭିଡ ନାଇଷ୍ଟିନ୍ ମହାମାରୀ ସମୟରେ ଦେଶବାସୀ ଯେଉଁ ଉଲ୍ଲେଖନୀୟ ସାହସ ଓ ମନୋବଳ ଦେଖାଇଛନ୍ତି ତାହାର ଭୂୟସୀ ପ୍ରଶଂସା କରି ପ୍ରଧାନମନ୍ତ୍ରୀ କହିଛନ୍ତି ଆମର ବୈଜ୍ଞାନିକମାନେ ତ୍ୱରିତ ବେଗରେ କାର୍ଯ୍ୟ କରି ସ୍ୱଦେଶୀ ଜ୍ଞାନକୌଶଳରେ ଏହାର ପ୍ରତିଷେଧକ ଟିକା ବିକଶିତ କରିବାରେ ସଫଳ ହୋଇଛନ୍ତି ଭାରତ ସ୍ୱଦେଶରେ ପ୍ରସ୍ତୁତ କୋଭିଡ ଟିକା ସାରା ବିଶ୍ୱକୁ ଯୋଗାଇ ପାରିଥିବାରୁ ଆମେ ଗର୍ବିତ ସାରା ବିଶ୍ୱ ଏହି ମହାମାରୀ ବିରୁଦ୍ଧରେ ସଂଘର୍ଷ ଜାରି ରଖିଥିବା ବେଳେ ଯେତେବେଳେ ଔଷଧ ଆବଶ୍ୟକ ହୋଇଛି ଭାରତ ନିଜର ଶକ୍ତି ଅନୁଯାୟୀ ଏହାକୁ ଯୋଗାଇବାରେ ସଫଳ ହୋଇଛି ବୋଲି ଶ୍ରୀ ମୋଦୀ କହିଚ୍ଛନ୍ତି ପିଏମ୍ ଭଗବତ ଗୀତା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଗୀତା ହେଉଛି ଜ୍ଞାନର ସାଗର ଏବଂ ବିଷାଦରୁ ବିଜୟର ପ୍ରତୀକ ପ୍ରତ୍ୟେକ ବ୍ୟକ୍ତିଙ୍କ ଜୀବନରେ ଭଗବତ ଗୀତା ବାଣୀର ଆବଶ୍ୟକତା ଉପରେ ଆଲୋକପାତ କରି ସେ କହିଛନ୍ତି ଏହି ଗ୍ରନ୍ଥ ହେଉଛି ସର୍ବଶ୍ରେଷ୍ଠ ଜ୍ଞାନର ଭଣ୍ଡାର କର୍ମକରିବା ହେଉଛି ଭଗବତ ଗୀତାର ସ୍ୱକ୍ଷ୍ମ ତତ୍ତ୍ୱ ଏହା ଦ୍ୱାରା ଆମର ମନ ଓ ମସ୍ତିଷ୍କ ମଧ୍ୟରେ ଏକ ସକାରାତ୍ମକ ଚିନ୍ତାଧାରା ସୃଷ୍ଟି ହୋଇଥାଏ ବୋଲି ଶ୍ରୀ ମୋଦୀ କହିଛନ୍ତି ଆଜିକାଲି ଯୁବବର୍ଗଙ୍କ ମଧ୍ୟରେ ଇ ବହିଗୁଡ଼ିକ ଅଧିକ ଲୋକପ୍ରିୟ ହେବାରେ ଲାଗିଛି ତେଣୁ ଭଗବତ ଗୀତାର ଏହି ଇ ସଂସ୍କରଣ ମାଧ୍ୟମରେ ଅଧିକ ଯୁବବର୍ଗଙ୍କ ନିକଟରେ ଗୀତା ଓ ମହତବାଣୀ ପହଞ୍ଚ ପାରିବ ବୋଲି ସେ କହିଛନ୍ତି ଏହି ଅବସରରେ ଭଗବତ ଗୀତାର ସ୍କକ୍ଷ୍ମ ତତ୍ତ୍ୱ ବାଣୀ ଓ ଶିକ୍ଷାକୁ ନିଜ ଜୀବନରେ କାର୍ଯ୍ୟକାରୀ କରିବାକୁ ପ୍ରଧାନମନ୍ତ୍ରୀ ଯୁବବର୍ଗଙ୍କୁ ଆହ୍ବାନ ଦେଇଛନ୍ତି

ସ୍ୱାମୀ ଚିଦ୍ଭବାନନ୍ଦ ଜୀ ହେଉଛନ୍ତି ତାମିଲନାଡୁର ତିରୁଚିରାପଲୀ ନିକଟସ୍ଥ ଶ୍ରୀରାମକୃଷ୍ଣ ତପୋବନ ଆଶ୍ରମର ପ୍ରତିଷ୍ଠାତା

ଏହାର ତେଲୁଗୁ ଓଡ଼ିଆ ଜର୍ମାନ୍ ଏବଂ ଜାପାନି ଭାଷାରେ ମଧ୍ୟ ଅନୁବାଦ କରାଯାଇଛି ଆଜାଦି କା ଅମୃତ ମହୋହବ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତାକାଲି ଗୁଜରାତର ସାବରମତୀ ଆଶ୍ରମରୁ ସ୍ୱାଧୀନତାର ଅମୃତ ମହୋତ୍ସବ ସହିତ ଜଡ଼ିତ ବିଭିନ୍ନ କାର୍ଯ୍ୟକ୍ରମର ଉଦ୍ଘାଟନ କରିବେ

ଏହାକୁ ଜନଭାଗିଦାରୀ ଆଧାରରେ ଲୋକପର୍ବ ଭାବେ ଆୟୋଜନ କରାଯିବ

ପ୍ରଧାନମନ୍ତ୍ରୀ ଆସନ୍ତାକାଲି ସାବରମତୀ ଆଶ୍ରମରୁ ମଧ୍ୟ ଏକ ପଦଯାତ୍ରାର ଶୁଭାରମ୍ଭ କରିବେ ଏବଂ ଅମୃତ ମହୋହବ ସହିତ କଡ଼ିତ ବିଭିନ୍ନ ପ୍ରାରମ୍ଭିକ କାର୍ଯ୍ୟକଳାପର ଉଦ୍ଘାଟନ କରିବେ

ଅମୃତ ମହୋହବ ଅବସରରେ ଆୟୋଜିତ ହେବାକୁ ଥିବା ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ନୀତି ପ୍ରସ୍ତୁତ କରିବା ପାଇଁ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କ ଅଧ୍ୟକ୍ଷତାରେ ରାଷ୍ଟ୍ରୀୟ କାର୍ଯ୍ୟନ୍ୱୟନ କମିଟି ଗଠନ କରାଯାଇଛି ଏହି ମହୋତ୍ସବର ଦେଶବ୍ୟାପୀ ପ୍ରଚାର ଓ ପ୍ରସାର କରିବା ଲାଗି ସୂଚନା ଓ ପ୍ରସାରଣ ମନ୍ତ୍ରଶାଳୟ ପକ୍ଷରୁ ବ୍ୟାପକ ଆୟୋଜନ କରାଯାଇଛି ଆକାଶବାଣୀ ଓ ଦୂରଦର୍ଶନ ସମ୍ବାଦ ବିଭାଗ ପକ୍ଷରୁ ଗୁଜରାତଠାରେ ଅନୁଷ୍ଠିତ ହେବାକୁ ଥିବା ଏହି ଉଦ୍ଘାଟନୀ ମହୋହବର ସିଧାସଳଖ ଧାରାବିବରଣୀ ପ୍ରସାର କରାଯିବ

ଏଥିରେ ସ୍ୱାଧୀନତା ସଂଗ୍ରାମ ତଥା ଅସହଯୋଗ ଆନ୍ଦୋଳନ ଭାରତ ଛାଡ଼ ଅଭିଯାନ ଦାଣ୍ଡି ମାର୍ଚ୍ଚ ଘଟଣା ସଂପର୍କିତ ଚିତ୍ର ଏବଂ ଜାତିର ଜନକ ମହାତ୍ମା ଗାନ୍ଧୀ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଓ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ଭଳି ବିଶିଷ୍ଟ ନେତୃବୃନ୍ଦଙ୍କ ତ୍ୟାଗ ସାହସ ଓ ଜୀବନାଦର୍ଶ ଉପରେ ଆଧାରିତ ତଥ୍ୟାବଳୀ ପ୍ରଦର୍ଶିତ ହେବ

ସେହି ସ୍ଥାନଗୁଡ଼ିକ ହେଲା ଜାନ୍ଗୁ କାଶ୍ମୀର ଶାମ୍ଭା ବାଙ୍ଗାଲୋର ପୁନେ ମୋରିୟାନ୍ ପାଟନା ଓ ଭୁବନେଶ୍ୱର ଏଥିସହିତ ଆସନ୍ତା ଶନିବାର ଦିନ ନୂଆଦିଲ୍ଲୀସ୍ଥିତ କାତୀୟ ଗଣମାଧୟମ କେନ୍ଦ୍ରରେ ଅନୁଷ୍ଠିତ ହେବାକୁ ଥିବା ଏହି ପ୍ରଦର୍ଶନୀକୁ ମଧ୍ୟ ଶ୍ରୀ ଜାବଡେକର ଉଦ୍ଘାଟନ କରିବେ

ଏହି ତାଲିକାରେ ଉତ୍ତରାଖଣ୍ଡ ମଧ୍ୟ ସାମିଲ ହୋଇଛି

'ଏକ ରାଷ୍ଟ୍ର ଏକ ରାସନକାର୍ଡ' ବ୍ୟବସ୍ଥାରେ ରାଷ୍ଟ୍ରୀୟ ଖାଦ୍ୟ ସୁରକ୍ଷା ଅଧିନିୟମ ଏବଂ ଅନ୍ୟ କଲ୍ୟାଣକାରୀ ଯୋଜନା ଅନ୍ତର୍ଗତ ହିତାଧିକାରୀଙ୍କୁ ଉଚିତ୍ ମୂଲ୍ୟରେ ରାସନ ଯୋଗାଇଦେବା ସୁନିଶ୍ଚିତ ହୋଇଛି

ଦେଶ ବ୍ୟାପୀ ସୁରୁଖୁରୁରେ ଟିକାଦାନ ଚାଲୁ ରହିଛି

କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ ଆଜି ନୂଆଦିଲ୍ଲୀଠାରେ ଗଣମାଧ୍ମୟକୁ ସୂଚନା ଦେଇ କହିଛନ୍ତି ଫେବୃୟାରୀ ମାସ ମଧ୍ୟଭାଗ ସୁଦ୍ଧା ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ସର୍ବନିମ୍ବ ସ୍ତରରେ ପହଞ୍ଚିବା ପରେ ଏବେ ଏହା ବୃଦ୍ଧି ପାଇବାରେ ଲାଗିଛି

ଅନ୍ୟ ପକ୍ଷରେ ମହାରାଷ୍ଟ୍ର ପଞ୍ଜାବ ମଧ୍ୟପ୍ରଦେଶ ଗୁଜରାଟ ଏବଂ ହରିଆଣାରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି

ଶିବରାତ୍ରି ଧାର୍ମିକ ପରମ୍ପରା ସହ ମହାଶିବରାତ୍ରୀ ଆଜି ଦେଶବ୍ୟାପୀ ପାଳନ କରାଯାଉଛି ଏହି ଅବସରରେ ଶ୍ରଦ୍ଧାଳୁମାନେ ଦେବଦେବ ମହାଦେବଙ୍କୁ ଶ୍ରଦ୍ଧା ଓ ଭକ୍ତିର ସହ ପୂଜାର୍ଚ୍ଚନା କରୁଛନ୍ତି ଶିବାଳୟଗୁଡ଼ିକରେ କୋଭିଡ କଟକଣା ପାଳନ ପୂର୍ବକ ପୂଜାର୍ଚ୍ଚନା କରାଯାଉଛି ଶିବରାତ୍ରୀ ଅବସରରେ ରାଷ୍ଟ୍ରପତି ଉପରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କ ଶୁଭେଚ୍ଛା ଜଣାଇଚ୍ଚନ୍ତି ଉତ୍ତରପ୍ରଦେଶରେ ମହାଶିବରାତ୍ରୀ ଅବସରରେ ବିଭିନ୍ନ ପବିତ୍ର ନଦୀ ଓ କଳାଶୟରେ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ବୁଡ଼ ପକାଇ ଭଗବାନ ଶିବଙ୍କୁ ଆରାଧନା କରିଛନ୍ତି

ମଧ୍ୟପ୍ରଦେଶର ଉଜୟିନୀର ମହାକାଳେଶ୍ୱର ମନ୍ଦିରରେ ମହାଶିବରାତ୍ରୀ ପାଇଁ ବ୍ୟାପକ ଆୟୋଜନ କରାଯାଇଛି ସମ୍ପର୍ଣ୍ଣ ମନ୍ଦିରକୁ ରଙ୍ଗିନ୍ ଆଲୋକମାଳାରେ ସୁସଜ୍ଜିତ କରାଯାଇଛି

ଓଡ଼ିଶାର ବିଭିନ୍ନ ଶୈବପୀଠରେ କୋଭିଡ୍ କଟକଣା ମଧ୍ୟରେ ମହାଶିବରାତ୍ତି ପାଳନ କରାଯାଉଛି